ଶ୍ରୀ ଜୀଉଙ୍କ ଆଗମନ ପ୍ରତିକ୍ଷାରେ ବଡ଼ଦାଣ୍ଡ ରଥ ଏବଂ ପଥ ସମସ୍ଡେ ପ୍ରସ୍ତୁତ ହୋଇ ରହିଛନ୍ତି

ଟ୍ରାଫିକ୍ ନିୟନ୍ତଶ ପାଇଁ ମଧ ପ୍ରତିବର୍ଷ ଭଳି ଚଳିତ ବର୍ଷ ସ୍ୱତନ୍ତ ପଦକ୍ଷେପ ଗ୍ରହଣ କରାଯାଇଛି

ସେହିଭଳି କୋଶାର୍କରୁ ଆସୁଥିବା ଦୁଇ ଚକିଆ ଯାନଗୁଡ଼ିକ ଗ୍ରିଡ୍ ଷ୍ଟେସନ୍ ଦେଇ ଶ୍ରୀ ଜଗନ୍ନାଥ ଷ୍ଟାଡିୟମ୍ରେ ପାର୍କିଂ କରିବେ

ଏହି ଅବସରରେ ଶଙ୍କରାଚାର୍ଯ୍ୟ ସେବାୟତ ପିଲାମାନଙ୍କୁ ଶିକ୍ଷା ଦେବା ପାଇଁ ପୁରୀ ଆଖପାଖ ଅଞ୍ଞଳରେ ଆବାସିକ ବିଦ୍ୟାଳୟ ପ୍ରତିଷା କରିବା ଉପରେ ଗୁର୍ତ୍ୱାରୋପ କରିଛନ୍ତି

ଏହି ବୈଠକରେ ବିଭିନୁ ବିଭାଗର ସଚିବଙ୍କ ସମେତ ଅନ୍ୟାନ୍ୟ ଉଚ୍ଚପଦସ୍ ପଦାଧିକାରୀ ଉପସ୍ତିତ ଥିଲେ ମାଛରେ ଫର୍ମାଲିନ୍ ମାଛରେ ଫର୍ମାଲିନ୍ ନାମକ ରାସାୟନିକ ଦ୍ରବ୍ୟ ମିଶ୍ରଣ ଅଭିଯୋଗ ଉପରେ ଭୁବନେଶ୍ୱରଠାରେ ମହ୍ୟ ଓ ପଶୁ ସମ୍ମଦ ବିଭାଗ ପକ୍ଷରୁ ଗତକାଲି ଚଢ଼ାଉ କରାଯାଇଥିଲା

ଏବେ ମାଛ କେଉଁଠାରୁ ଆସିଥିଲା ସେ ସମ୍ପର୍କରେ ଅଧିକ ତଦନ୍ତ କାରି ରହିଛି

ଏଥିସହ ସବୁ ଜିଲ୍ଲାରେ ଟାସ୍କଫୋର୍ସ ଗଠନ କରିବାକୁ ନିଷ୍ବଭି ନିଆଯାଇଛି ବୋଲି ମନ୍ତୀ ଶ୍ରୀ ମହାରଥୀ କହିଛନ୍ତି

ଏହି ଘଟଣାରେ ବିପ୍ଳବ ପାତ୍ରଙ୍କୁ ସିବିଆଇ ପୁଣିଥରେ ସମନ କାରି କରିଛି

ଏଥିରେ ବିପ୍ବବପାତ୍ର ମଧସ୍ଥତା କରିଥିବାର ସୂଚନା ମିଳିଛି